ଐତିହାସିକ ପ୍ୟାରିସ୍ ଜଳବାୟୁ ରାଜିନାମାର ପଞ୍ଚମ ବାର୍ଷିକୀ ପାଳନ ଅବସରରେ ଏହି ଶିଖର ବୈଠକ ଅନୁଷ୍ଠିତ ହେଉଛି ପ୍ୟାରିସ୍ ରାଜିନାମା ଜଳବାୟୁ ପରିବର୍ତ୍ତନର ମୁକାବିଲା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ବୁଝାମଣା ପ୍ରଥମଥର ପାଇଁ ଏ କ୍ଷେତ୍ରରେ ଏକ ରାଜିନାମା ବିଶ୍ୱର ସମସ୍ତ ଦେଶକୁ ଏହି ସମସ୍ୟାର ମୁକାବିଲା ପାଇଁ ଏକାଠି କରିପାରିଛି

ପ୍ରଧାନମନ୍ତ୍ରୀ ଏହି ଶିଖର ବୈଠକରେ ଅଂଶଗ୍ରହଣ କରିବାକୁ ସମ୍ମତି ପ୍ରଦାନ କରିଛନ୍ତି

ମନ୍ତ୍ରୀ କହିଛନ୍ତି ଜଳବାୟୁ ପରିବର୍ତ୍ତନ ବର୍ତ୍ତମାନର କାର୍ଯ୍ୟକଳାପ ଯୋଗୁଁ ଘଟୁନାହିଁ ଐତିହାସିକ ଘଟଣାବଳୀ ଗୁଡ଼ିକର ଏହା ଉପରେ ଅନେକ ପ୍ରଭାବ ରହିଛି

ଶ୍ରୀ ଜାଭେଡକର କହିଛନ୍ତି ଜଳବାୟୁ ପରିବର୍ତ୍ତନ ପାଇଁ ଭାରତ କୌଣସି ମତେ ଦାୟୀ ନୁହେଁ କିନ୍ତୁ ଏକ ଦାୟିତ୍ୱବାନ ରାଷ୍ଟ୍ରଭାବେ ଜଳବାୟୁର ମୁକାବିଲା ପାଇଁ ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପଭିରେ ଭାରତ ସର୍ବଦା ନିଜର ସମର୍ଥନ ଦେଇଆସୁଛି ଅଙ୍ଗାରକାମ୍କ ନିର୍ଗମନରେ ଭାରତ ବିଶ୍ୱର ଅନ୍ୟାନ୍ୟ ଦେଶଗୁଡ଼ିକ ତୁଳନାରେ ଯଥେଷ୍ଟ ପଛରେ ରହିଛି

ପ୍ୟାରିସ୍ ଜଳବାୟୁ ରାଜିନାମାକୁ ଅକ୍ଷରେ ଅକ୍ଷରେ ପାଳନ କରୁଥିବା କିଛି ହାତଗଣତି ଦେଶ ମଧ୍ୟରେ ଭାରତର ସ୍ଥାନ ରହିଛି ବୋଲି ମନ୍ତ୍ରୀ କହିଛନ୍ତି ପିଏମ୍ ଫିକି କୋବିଡ ନାଇଷ୍ଟିନ୍ ଯୋଗୁଁ ଅର୍ଥନୈତିକ କାର୍ଯ୍ୟକଳାପରେ ଉତ୍ଥାନ ପତନ ସତ୍ତ୍ୱେ ଅର୍ଥନୈତିକ ସୁଧାର ଘଟୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ନେଇ ସନ୍ତୋଷ ପ୍ରକାଶ କରିଛନ୍ତି

ସେ କହିଛନ୍ତି ଏଭଳି ଏକ ସଙ୍କଟଜନକ ସ୍ଥିତିରେ ଦେଶ ଅନେକ କିଛି ଶିକ୍ଷାଲାଭ କରିଛି ପ୍ରଧାନମନ୍ତ୍ରୀ ଏଥିପାଇଁ ଦେଶର ଉଦ୍ୟୋଗପତି ଯୁବସମାଜ କୂଷକ ଓ ଜନସାଧାରଣଙ୍କୁ ଶ୍ରେୟ ଦେଇଛନ୍ତି ଶ୍ରୀ ମୋଦି କହିଛନ୍ତି ଯେଉଁ ଦେଶ କୋବିଡ ନାଇଷ୍ଟିନ୍ ଭଳି ଏକ ବିଶ୍ୱବ୍ୟାପୀ ସଂକ୍ରମଣ ସମୟରେ ଏହାର ଅଧିକାଂଶ ନାଗରିକଙ୍କର ଜୀବନରକ୍ଷା କରିପାରିଛି ସେ ଦେଶ ନିଶ୍ଚିତଭାବେ ସବୁ କ୍ଷେତ୍ରରେ ପୁନର୍ବାର ଅଗ୍ରଗତି ପଥରେ ଆଗେଇଚାଲିବ ସେ କହିଛନ୍ତି ଭାରତ ଏହାର ନାଗରିକମାନଙ୍କର ଜୀବନକୁ ସବୁଠୁ ଅଧିକ ମୂଲ୍ୟବାନ ବିବେଚନା କରେ ଓ ସେମାନଙ୍କର ଜୀବନରକ୍ଷା ଦିଗରେ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରିଆସୁଛି କୋବିଡର ମୁକାବିଲାରେ ଦେଶ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି ସେ କହିଛନ୍ତି ବିଦେଶୀ ପୁଞ୍ଜିନିବେଶକାରୀମାନେ କୋବିଡ ସମୟରେ ମଧ୍ୟ ଭାରତରେ ରେକର୍ଡ ପରିମାଣର ପୁଞ୍ଜିନିବେଶ କରିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତର ବେସରକାରୀ କ୍ଷେତ୍ କେବଳ ଦେଶୀୟ ଚାହିଦାର ପୂରଣ କରିନାହିଁ ବିଦେଶରେ ମଧ୍ୟ ଭାରତୀୟ ସାମଗ୍ରୀର ଚାହିଦା ବୃଦ୍ଧି କରାଇପାରିଛି ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତରେ ଉତ୍ତମାନର ପଦାର୍ଥ ଉତ୍ପାଦନ କରିବା ଓ ଭାରତୀୟ ଶିଳ୍ପଗୁଡ଼ିକୁ ଆନ୍ତର୍ଜାତିକ ସ୍ତରରେ ସମକକ୍ଷ ଓ ପ୍ରତିଯୋଗିତା ସମ୍ପନ୍ନ କରାଇବା ଲାଗି ଆତ୍ମନିର୍ଭର ଭାରତ ଅଭିଯାନ ଆରମ୍ଭ କରାଯାଇଛି ସେ କହିଛନ୍ତି ଏକ ଦକ୍ଷ ସରକାର କେବେ ନିଜ ପାଖରେ ସମସ୍ତ କ୍ଷମତା ରଖିବାକୁ ଚାହେଁନାହିଁ ଏକ ଉପଯୁକ୍ତ ସରକାର ସବୁ କ୍ଷେତ୍ର ସେମାନଙ୍କର ପ୍ରତିଭାର ସର୍ବାଧିକ ଉପଯୋଗ କରିବାକୁ ସର୍ବଦା ଚାହିଁବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି

ଶ୍ରୀ ମୋଦି କହିଛନ୍ତି ଭାରତରେ ଉଦ୍ୟୋଗ ଟିକସ ବିଶ୍ୱର ଅନ୍ୟ ଦେଶଗୁଡ଼ିକ ତୁଳନାରେ ସବୁଠୁ କମ୍ ରହିଛି ଭାରତ ହେଉଛି ଏକମାତ୍ର ଦେଶ ଯେଉଁଠି ଅନ୍ଲାଇନ୍ ଟିକସ ଦାଖଲ ହୋଇପାରୁଛି ଓ ଆବେଦନ କରାଯାଇ ପାର୍ ଛି ଶ୍ରୀ ମୋଦି କହିଛନ୍ତି ସରକାରଙ୍କ ଦ୍ୱାରା ଅଣାଯାଇଥିବା ସଂସ୍କାର ଯୋଗୁଁ ଅବାଞ୍ଚିତ ନିୟମଗୁଡ଼ିକୁ ଦୂର କରାଯାଇ ପାରିଛି ଏ ସଂକ୍ରାନ୍ତରେ ସେ କୃଷିକ୍ଷେତ୍ରର ଉଦାହରଣ ଦେଇଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଏକ ଅର୍ଥନୀତିରେ ବିଭିନ୍ନ କ୍ଷେତ୍ର ପରସ୍କର ପ୍ରତି ପ୍ରତିବନ୍ଧକ ହେବା ଉଚିତ୍ ନୁହେଁ ବରଂ ପରସ୍କରକୁ ସହଯୋଗ କରିବା ଉଚିତ୍ ସେ କହିଛନ୍ତି ଭାରତରେ ବିଶ୍ୱର ସର୍ବବୃହତ ସିଧାସଳଖ ବ୍ୟାଙ୍କ ଅର୍ଥ ହସ୍ତାନ୍ତର ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି କିଛିଦିନ ପୂର୍ବେ ଏକ ଆନ୍ତର୍ଜାତିକ ସ୍ତରର ପତ୍ରିକାରେ ଏହାର ଭ୍ୟସୀ ପ୍ରଶଂସା କରାଯାଇଥିବାର ପ୍ରଧାନମନ୍ତ୍ରୀ ଜଣାଇଛନ୍ତି ସେ କହିଛନ୍ତି ଭାରତରେ କୋଟି କୋଟି ଟଙ୍କା ଗରିବ ଲୋକମାନଙ୍କ ପାଖରେ ସିଧା ସେମାନଙ୍କ ବ୍ୟାଙ୍କ ଜମାଖାତା ମାଧ୍ୟମରେ ପହଞ୍ଚପାରିଛି

ଦେଶର ଦୁର୍ଗମ ଅଞ୍ଚଳରେ ମଧ୍ୟ କ୍ଷୁଦ୍ର ବୁଲାବିକାଳିମାନେ ଡିଜିଟାଲ ପେମେଷ୍ଟ ସ୍ରବିଧା ପାଇପାର୍ଚ୍ଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଆୟୁଷ୍ମାନ୍ ଭାରତ ସ୍ୱାସ୍ଥ୍ୟ ମନ୍ତ୍ରୀ ଡକୁର ହର୍ଷବର୍ଦ୍ଧନ କହିଛନ୍ତି ଆୟୁଷ୍ମାନ୍ ଭାରତ କାର୍ଯ୍ୟକ୍ରମ ଦେଶର ପ୍ରାଥମିକ ସ୍ୱାସ୍ଥ୍ୟ ବ୍ୟବସ୍ଥାଠାରୁ ଆରମ୍ଭ କରି ମୋଟା ମୋଟି ସ୍ପାସ୍ଥ୍ୟ ବ୍ୟବସ୍ଥା କ୍ଷେତ୍ରରେ ବିପୁବ ଆଶିଦେଇଛି ଆୟୁଷ୍ମାନ୍ ଭାରତ କାର୍ଯ୍ୟକ୍ରମରେ ରୋଗ ହେବାକୁ ନ ଦେବା ପାଇଁ ସତର୍କତାମୃଳକ ପଦକ୍ଷେପ ଗ୍ରହଣ ଉପରେ ଗୁରୁତ୍ୱ ଦିଆଯାଉଛି ଏ ସମ୍ବନ୍ଧୀୟ ଏକ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ସେ କହିଛନ୍ତି ଆୟୁଷ୍ମାନ୍ ଭାରତର ଦୁଇ ମୁଖ୍ୟ ଶାଖା 'ସ୍ୱାସ୍ଥ୍ୟ ଓ ୱେଲ୍ନେସ୍ କେନ୍ଦ୍ର' ଏବଂ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା' ମାଧ୍ୟମରେ ସରକାର ଶସ୍ତାରେ ଉତ୍ତମମାନର ସ୍ନାସ୍ଥ୍ୟସେବା ଯୋଗାଉଛନ୍ତି

ମନ୍ତ୍ରୀ କହିଛନ୍ତି କୋବିଡ୍ ନାଇଷ୍ଟିନ୍' ଦେଶରେ ଏକ ଉତ୍ତମ ସ୍ୱାସ୍ଥ୍ୟ ବ୍ୟବସ୍ଥା ସ୍ଥାପନର ଆବଶ୍ୟକତାକୁ ହୃଦୟଙ୍ଗମ କରିବାକୁ ଦେଇଛି ମନ୍ତ୍ରୀ ପଞ୍ଚମ ଜାତୀୟ ପାରିବାରିକ ସ୍ୱାସ୍ଥ୍ୟ ସର୍ବେକ୍ଷଣ ରିପୋର୍ଟ ଉନ୍କୋଚନ କରିଛନ୍ତି ଏଥିରେ ଦେଶର ଜନସାଧାରଣ ସେମାନଙ୍କର ସ୍ୱାସ୍ଥ୍ୟ ଓ ପୁଷ୍ଟି ବିଷୟରେ ସବିସ୍ତୃତ ତଥ୍ୟ ରହିଛି

ମନ୍ତ୍ରୀ କହିଛନ୍ତି ବର୍ତ୍ତମାନର ସର୍ବେକ୍ଷଣରେ ଗର୍ଭବତୀ ମହିଳା ଓ ନବଜାତ ଶିଶୁମାନଙ୍କ ସ୍ୱାସ୍ଥ୍ୟରେ ଉନ୍ନତିର ରିପୋର୍ଟ ଉଲ୍ଲେଖ ରହିଛି

ମନ୍ତ୍ରଶାଳୟ କହିଛି ସରକାରଙ୍କ ନିୟମର କଡାକଡି ଭାବେ ପାଳନ ଓ ଠିକ୍ ସମୟରେ ଚିକିତ୍ସା ଯୋଗୁଁ ଆରୋଗ୍ୟ ହାର ବୃଦ୍ଧି ପାଇବା ସହ କୋବିଡ୍ ମୃତ୍ୟୁହାର ହ୍ରାସ ପାଇଛି

ପିଏମ୍ ଭାରତୀ ଫେଷ୍ଟିଭାଲ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି କେନ୍ଦ୍ର ସରକାର ଦେଶର ପ୍ରତ୍ୟେକ ନାଗରିକଙ୍କୁ କ୍ଷମତାପନ୍ନ କରିବା ପାଇଁ ପ୍ରୟାସ କରୁଛନ୍ତି ପ୍ରଧାନମନ୍ତ୍ରୀ ଆନ୍ତର୍ଜାତିକ ଭାରତୀ ଉତ୍ସବରେ ଉଦ୍ବୋଧନ ଦେବା ଅବସରରେ ଏହା କହିଛନ୍ତି ବାନବିଲ୍ ସାଂସ୍କୃତିକ କେନ୍ଦ୍ ଦାରା ଚେନ୍ନାଇରେ ଆନ୍ତର୍ଜାତିକ ଭାରତୀ ଉସବରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ମହିଳାମାନଙ୍କୁ କ୍ଷମତାପନ୍ନ କରିବାକୁ ମହାକବି ସୁବ୍ରମଣ୍ୟ ଭାରତୀ ସର୍ବଦା ପ୍ରୟାସ କରିଆସୁଥିଲେ ମହିଳାମାନେ ବର୍ତ୍ତମାନ ସଶସ୍ତ ବାହିନୀରେ ଅଫିସର ଭାବେ ଯୋଗ ଦେଉଛନ୍ତି ଓ ସେମାନଙ୍କୁ ସ୍ଥାୟୀ କମିଶନ୍ ପ୍ରଦାନ କରାଯାଉଛି ବୋଲି ଶ୍ରୀ ମୋଦୀ କହିଛନ୍ତି

କୃଷି ମନ୍ତ୍ରଣାଳୟରୁ ମିଳିଥିବା ତଥ୍ୟ ଅନୁସାରେ ସରକାର ସର୍ବନିମ୍ନ ସହାୟକ ମୂଲ୍ୟ ଦେଇ କୃଷକମାନଙ୍କଠାରୁ ଧାନ ସଂଗ୍ରହ କରୁଛନ୍ତି